ରାଜ୍ୟସଭାରେ ଆଜିର କାର୍ଯ୍ୟଧାରା ଆରମ୍ଭ ହେବା ସମୟରେ ଟିଏମ୍ସିର ଡେରେକ୍ ଓ'ବ୍ରିଏନ୍ ଏହା ଉପରେ ମୁଲତବୀ ପ୍ରସ୍ତାବ ଆଗତ ବିଷୟ ଲୋଡି ଏ ପ୍ରସଙ୍ଗ ଉତ୍ଥାପନ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ତାଙ୍କୁ ଏଥିପାଇଁ ଅନୁମତି ଦେଇନଥିଲେ ଶ୍ରୀ ନାଇଡୁ କହିଥିଲେ ବିତର୍କ ସମୟରେ ସଦସ୍ୟମାନେ କେବଳ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା କରିପାରିବେ ସ୍କୋଗାନ ଦେଉଥିବା ସଦସ୍ୟମାନେ ସେମାନଙ୍କର ନିଜନିଜର ଆସନକୁ ଫେରିଯିବା ପାଇଁ ସେ ବାରମ୍ଭାର ଅନୁରୋଧ କରିଥିଲେ କିନ୍ତୁ କଂଗ୍ରେସ ଟିଏମ୍ସି ଓ ଅନ୍ୟାନ୍ୟ ଦଳର ସଦସ୍ୟମାନେ ସ୍ଲୋଗାନ ଦେବା କାରି ରଖିଥିଲେ ବିରୋଧୀଦଳ ସଦସ୍ୟମାନେ ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ବିବାଦୀୟ ମନ୍ତବ୍ୟ ଉପରେ ମଧ୍ୟ ଆପତ୍ତି ଉଠାଇଥିଲେ ଶ୍ରୀ ଠାକୁର ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ପୂର୍ବରୁ ଶ୍ରୀ ଠାକୁର ସଭାଗୃହରେ ତାଙ୍କ ମନ୍ତ୍ରଣାଳୟର ଦସ୍ତାବିଜ୍ ଗ୍ରଡ଼ିକ୍ ଉପସ୍ଥାପନ କରିବା ସମୟରେ କଂଗ୍ରେସ ସଦସ୍ୟମାନେ ମଧ୍ୟ ତାଙ୍କ ବିର୍ବଦ୍ଧରେ ପ୍ରତିବାଦ କରିଥିଲେ କରୋନା ଭାଇରସ୍ ଦେଶରେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାହାଜ ଚଳାଚଳ ମନ୍ତ୍ରଣାଳୟ ବୈଦେଶିକ ମନ୍ତ୍ରଣାଳୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା କ'ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ଓ ପ୍ରସ୍ତୁତି କରାଯାଇଛି ତା'ର ସମୀକ୍ଷା ପାଇଁ ଗତକାଲି ନୁଆଦିଲ୍ଲୀରେ ମନ୍ତ୍ରୀମାନଙ୍କ ଗୋଷ୍ଠୀର ଏକ ବୈଠକ ବସିଥିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶକ୍ରମେ ଗଠିତ ମନ୍ତ୍ରୀମାନଙ୍କର ଏହି ଗୋଷୀରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହର୍ଦୀପ ସିଂ ପୁରୀ ବୈଦେଶିକ ମନ୍ତ୍ରୀ ଏସ୍ କୟଶଙ୍କର ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୁବେ ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମନସୁଖ ଲାଲ ମାଣ୍ଡୋବିୟ ଅଛନ୍ତି କରୋନା ଭୂତାଣୁ ସଂକ୍ରମଣ ସ୍ଥିତି ସମ୍ପର୍କରେ ମନ୍ତ୍ରୀମାନଙ୍କର ଗୋଷୀକୁ ଏକ ରିପୋର୍ଟ ଦିଆଯାଇଛି

ଦେଶରେ ଭ୍ତାଣ୍ର ସଂକ୍ରମଣ ବ୍ୟାପିବାକ୍ ନଦେବା ଲାଗି ନିଆଯାଇଥିବା ଆଗୁଆ ସତକତାମଳକ ପଦକ୍ଷେପଗୁଡ଼ିକ ସଂକ୍ରାନ୍ତରେ ମଧ୍ୟ ମନ୍ତ୍ରୀମାନଙ୍କ ଗୋଷ୍ଠୀକୁ ଅବଗତ କରାଯାଇଛି ତାହାମଧ୍ୟରେ ସଂଶୋଧିତ ଗସ୍ତ ପରାମର୍ଶ ସ୍ୱଚୀ ଓ ଇ ବିଜା ବ୍ୟବସ୍ଥାକ୍ର ସାମୟିକ ଭାବେ ବାତିଲ କରାଯିବା ପ୍ରଭୂତି ଅନ୍ତର୍ଭକ୍ତ ସର୍ବସାଧାରଣକ୍ର ଜାରି କରାଯାଇଥିବା ପରାମର୍ଶ ସ୍ଚୀରେ ଚୀନ୍କୁ ଗସ୍ତ ନକରିବା ପାଇଁ କୁହାଯାଇଛି

ଚୀନ୍ରୁ ଯେଉଁ ଲୋକମାନେ ଭାରତକୁ ଗସ୍ତରେ ଆସିବାକୁ ବାଧ୍ୟ ହେବେ ସେମାନଙ୍କ ପାଇଁ ଗସ୍ତ ପୂର୍ବରୁ ବେଜିଂସ୍କିତ ଭାରତୀୟ ଦୃତାବାସ କିମ୍ବା ସାଂଘାଇ ଓ ଗୁଆଙ୍ଗଝୋସ୍ଥିତ ବାଶିଜ୍ୟ ଦୃତାବାସ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ଚୀନ୍ରୁ ଚଳାଚଳ କରୁଥିବା ସମସ୍ତ କାତୀୟ ଓ ଆନ୍ତର୍ଜାତିକ ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ ମଧ୍ୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହି ପରାମର୍ଶ ସ୍ୱଚୀକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି

ଏହି ଭୂତାଣ୍ର ସଂକ୍ରମଣ ଯୋଗୁଁ ଆର୍ନ୍ତଜାତିକ ସ୍ତରରେ ଯେଉଁ ବିପଦ ସୃଷ୍ଟି ହୋଇଛି ତା'ର ମୁକାବିଲା ପାଇଁ ପୂଥକ୍ ପୃଥକ୍ ଭାବେ କାର୍ଯ୍ୟ କରିବା ସଫଳ ହେବ ନାହିଁ ବୋଲି ଏହି ଶିଳ୍ପସମୃଦ୍ଧ ରାଷ୍ଟ୍ରଗୋଷ୍ଠୀର ସଦସ୍ୟମାନେ ଏକମତ ହୋଇଛନ୍ତି ଜର୍ମାନୀ ବ୍ରିଟେନ୍ ଓ ଫ୍ରାନ୍ସ ସ୍ୱାସ୍ଥ୍ୟମନ୍ତ୍ରୀମାନେ ଆଜି ଏକ ବୈଠକରେ ମିଳିତ ହେବାର ଆଶା କରାଯାଉଛି ବୈଠକରେ ଗସ୍ତ ନିୟନ୍ତ୍ରଣ ଆଗୁଆ ସତର୍କତାମଳକ ପଦକ୍ଷେପ ଏବଂ ଭୂତାଣୁ ସଂକ୍ରାନ୍ତରେ ଗବେଷଣା ଆଦି ବିଷୟରେ ଆଲୋଚନା ହେବାର ସମ୍ଭାବନା ଅଛି

ସୀତାରମଣ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ସରକାର ମନ୍ଥରତାର ମୁକାବିଲା ପାଇଁ ଅତ୍ୟଧିକ ମାତ୍ରାରେ ଖର୍ଚ୍ଚ କରି ପୂର୍ବର ୟୁପିଏ ସରକାରଙ୍କ ଭଳି ଭୁଲ କରିବାକୁ ଯିବେ ନାହିଁ ଫିକି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଆର୍ଥକ ନିଅଣ୍ଟ ଅଧିକ କରାଯାଇ ସଂଗ୍ରହ କରାଯାଉଥିବା ଅର୍ଥକୁ ଅତ୍ୟଧିକ ମାତ୍ରାରେ ଖର୍ଚ୍ଚ କରି ପର୍ବର ୟପିଏ ସରକାରଙ୍କ ଭଳି ଭୁଲ୍ କାର୍ଯ୍ୟ କରାଯାଇପାରିବ ନାହିଁ ସେ କହିଛନ୍ତି ସରକାର ସର୍ବସାଧାରଣଙ୍କ ଆୟ ବୃଦ୍ଧି ଦିଗରେ ଅର୍ଥ ଖଟାଉଛନ୍ତି ଓ ଯେଉଁସବୁ ଜିଲ୍ଲାଗୁଡ଼ିକରେ ଉପଯୁକ୍ତ ମୌଳିକ ଡ଼ାଆରେ ଅଭାବ ରହିଛି ସେହିସବୁ ଜିଲ୍ଲାଗୁଡ଼ିକୁ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ କରୁଛନ୍ତି ଏ ସଂକ୍ରାନ୍ତରେ କିଛି ଦୂଷ୍କାନ୍ତ ଦେବାକୁ ଯାଇ ଅର୍ଥମନ୍ତୀ କହିଛନ୍ତି ସ୍ୱାସ୍ଥ୍ୟ କ୍ଷେତ୍ରର ଟିକସରୁ ମିଳୁଥିବା ଅର୍ଥକୁ ପଛୁଆ ଜିଲ୍ଲାଗୁଡ଼ିକରେ ସ୍ୱାସ୍ଥ୍ୟ ମୌଳିକ ଡ଼ାଞ୍ଚା ନିର୍ମାଣ ଦିଗରେ ଖର୍ଚ୍ଚ କରାଯିବ ଯେଉଁ ଜିଲ୍ଲାଗୁଡ଼ିକରେ ହସ୍କିଟାଲ ନାହିଁ ସେଗୁଡ଼ିକରେ ହସ୍କିଟାଲ ନିର୍ମାଣ ପାଇଁ ସେହି ଅର୍ଥ ବ୍ୟୟ କରାଯିବ ସେ କହିଛନ୍ତି ପୁଞ୍ଜି ପ୍ରତ୍ୟାହାରରୁ ମିଳିବାକୁ ଥିବା ଅର୍ଥ ମୌଳିକ ଡ଼ାଞ୍ଚା ନିର୍ମାଣ ପାଇଁ ଖର୍ଚ୍ଚ କରାଯିବ ଯାହା ଯୁବ ପିଢ଼ୀ ପାଇଁ ନିଯୁକ୍ତି ସୁଯୋଗମାନ ସୃଷ୍ଟି କରିବ ସେ ପୁଶି କହିଛନ୍ତି ଟିକସଦାତା ସନନ୍ଦ ଆରମ୍ଭ କରିବା ପାଇଁ ସରକାରଙ୍କ ପ୍ରସ୍ତାବ ପଛରେ ମଳଲକ୍ଷ୍ୟ ହେଉଛି ଟିକସଦାତା ଓ ସରକାରଙ୍କ ମଧ୍ୟରେ ସୁଦୃତ୍ ସମ୍ପର୍କ ସ୍ଥାପନ କରିବା ରାଜନାଥ ଟେରର୍ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ସନ୍ତାସବାଦ ଯଦିଓ ଏକ ବୃହତ୍ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ଭାରତ ସନ୍ତାସବାଦୀ ସଂଗଠନ ଓ ସେମାନଙ୍କର ପୃଷ୍ଠପୋଷକମାନଙ୍କୁ ମୂଳୋତ୍ପାଟନ କରିପାରିବ ବୋଲି ଅନେକ ଦୂଷ୍କାନ୍ତ ଦେଇସାରିଛି ଗତକାଲି ନୂଆଦିଲ୍ଲୀରେ ତୂତୀୟ ଡିଫେନ୍ସ ଆଟାଚିଜ ସମ୍ମିଳନୀରେ ଉଦ୍ବୋଧନ ଦେବା ଅବସରରେ ସେ ଏହା କହିଛନ୍ତି ପରୋକ୍ଷରେ ପାକିସ୍ତାନର ଉଲ୍ଲେଖ କରି ସେ କହିଛନ୍ତି ସେଠାରେ ସନ୍ତାସବାଦୀ ମୌଳିକ ଢ଼ାଞ୍ଚା ଗୁଡ଼ିକର ଉପସ୍ଥିତି ତଥା ସନ୍ତାସବାଦୀମାନଙ୍କୁ ସାହାର୍ଯ୍ୟ ସମର୍ଥନ ଦିଆଯିବା ଦ୍ୱାରା ଏକପ୍ରକାରରେ ଭାରତର ଧୈର୍ଯ୍ୟର ପରୀକ୍ଷା ହୋଇସାରିଛି ସେ କହିଛନ୍ତି ଏକ ଦାୟିତ୍ୱବାନ ତଥା ଶକ୍ତିଶାଳୀ ଦେଶଭାବେ ଭାରତ ସନ୍ତାସବାଦୀ ଗୋଷୀ କିମ୍ବା ସେମାନଙ୍କର ପୂଷ୍ପପୋଷକମାନଙ୍କୁ ମ୍ବଳୋପାଟନ କରିପାରିବ ବୋଲି କାର୍ଯ୍ୟ କରି ଦେଖାଇଛି ଭାରତ ଏଭଳି କାର୍ଯ୍ୟରୁ ନିବୂତ୍ତ ହେବ ନାହିଁ ବୋଲି ସେ ପ୍ରତିଶ୍ରତିବଦ୍ଧତା ପ୍ରକାଶ କରିଛନ୍ତି ଭାରତ ମହାସାଗର ଓ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦେଖାଦେଇଥିବା ବିପଦ ବିଷୟ ଉଲ୍ଲେଖ କରି ପ୍ରତିରକ୍ଷାମନ୍ତ୍ରୀ ଦେଶର ସ୍ୱାର୍ଥର ସୁରକ୍ଷା ପ୍ରତି ଅଧିକ ଯତ୍ନବାନ ହେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଏହି ଅଞ୍ଚଳର ଶାନ୍ତି ଓ ସ୍ଥିରତା ତଥା ଭାରତ ମହାସାଗର ତଟବର୍ତ୍ତୀ ଦେଶଗୁଡ଼ିକର ସୁରକ୍ଷା ଓ ନିରାପତ୍ତା ବୃଦ୍ଧି ଦିଗରେ ସରକାର ସକ୍ରିୟତାର ସହ ପଦକ୍ଷେପ ଗ୍ରହଣ କରି ଆସ୍କୁଛନ୍ତି ଏହାଦ୍ୱାରା ସେହି ଅଞ୍ଚଳର ସାମୁଦ୍ରିକ ବାତାବରଣ ଶାନ୍ତିପ୍ରର୍ଣ୍ଣ ରହିପାରିବ

ବିଭିନ୍ନ ରାଜନୈତିକ ଦଳର ବଡବଡ ନେତାମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ରୋଡ଼ ଶୋ' ନିର୍ବାଚନ ସଭା ଓ ଘରଘର ବୁଲି ପ୍ରଚାର କାର୍ଯ୍ୟ ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦ୍ୱାରକାରେ ଏକ ର୍ୟାଲିରେ ଉଦ୍ବୋଧନ ଦେବେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଚାନ୍ଦିନୀଚୌକଠାରେ ଏକ ନୂକଡ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟସ୍ଟଚୀ ରହିଥିବାବେଳେ ଉତ୍ତରପ୍ରଦେଶ ମ୍ରଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କିରାଡିଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ହରିୟାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡା ଓ ରାଜ୍ୟସଭା ସାଂସଦ ରାଜବବର ବିଭିନ୍ନ ନିର୍ବାଚନ ସଭାରେ ଉଦ୍ବୋଧନ ଦେଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦର କେଜରିଓ୍ୱାଲ ଆଜି ପାର୍ଟିର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବେ